ପଲିଟିକାଲ୍ ରାଉଣ୍ଡ୍ଅପ୍ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସକାଶେ ଆଉ ମାତ୍ର ଚାରିଦିନ ସମୟ ବାକିଥିବାବେଳେ ବିଭିନ୍ନ ରାଜନୈତିକ ଦଳର ବଡ଼ବଡ଼ ନେତାମାନେ ସମଗ୍ର ଦେଶରେ ନିର୍ବାଚନ ପ୍ରଚାର ଚଳାଇଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୁନ୍ଦରଗଡ଼ ଓ ସୋନପୁରଠାରେ ରାଲିଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି ସୁନ୍ଦରଗଡ଼ଠାରେ ଏକ ରାଲିରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ତାଙ୍କ ସରକାର ସ୍ଥଳ ମହାକାଶ ଓ ଆକାଶପଥ ଭଳି ସବୁ ସ୍ଥାନରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରି ସାହସିକତାର ପରିଚୟ ଦେଇଛି ସେ କହିଛନ୍ତି ପୂର୍ବରୁ ସରକାରମାନେ ସର୍ଜକାଲ୍ ଷ୍ଟ୍ରାଇକ୍ ବିଷୟରେ କେବେ ଚିନ୍ତା କରିପାରୁ ନଥିଲେ ସେ କହିଛନ୍ତି ଦେଶର ସ୍ଥିରତା ପାଇଁ ବର୍ତ୍ତମାନ ସମୟରେ ଏକ ମଜବୁତ ସରକାରର ଆବଶ୍ୟକତା ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଓଡ଼ିଶାର ନିର୍ବାଚନ ଦେଶ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଓ ରାଜ୍ୟବାସୀ ବିଜେପିକ୍ତୁ ନିର୍ବାଚନରେ ବିକ୍କୟ କରାଇବେ ବୋଲି ତାଙ୍କର ଦୂଢ଼ ବିଶ୍ୱାସ ରହିଛି ସେ କହିଛନ୍ତି ତାଙ୍କ ସରକାର ସବ୍ କା ସାଥ୍ ସବ୍ କା ବିକାଶ ନୀତିରେ ବିଶ୍ୱାସ କରେ ଓ ଆଗାମୀ ନିର୍ବାଚନରେ ତାଙ୍କ ପାର୍ଟି କେନ୍ଦରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବାକୁ ଯାଉଛି ସେ ମଧ୍ୟ ଛତିଶଗଡ଼ର ବାଲୋଦ ଓ ମହାରାଷ୍ଟ୍ରର ନାନ୍ଦେଡରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍କଚୀ ରହିଛି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଶ୍ରୀନଗର ଓ ଉତ୍ତରାଖଣ୍ଡର ଅଲମୋଡ଼ା ଓ ହରିଦ୍ୱାରଠାରେ ରାଲିଗୁଡ଼ିକରେ ଉଦ୍ବୋଧନ ଦେବେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ସହ ଆନ୍ଧ୍ରପ୍ଦେଶ ଅରୁଣାଚଳପ୍ରଦେଶ ଓଡ଼ିଶା ଓ ସିକିମ୍ ରାଜ୍ୟ ବିଧାନସଭାଗୁଡ଼ିକ ପାଇଁ ମଧ୍ୟ ମତଦାନ ହେବ ତୃତୀୟ ପଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଗତକାଲି ପ୍ରାର୍ଥୀପତ୍ର ଯାଞ୍ଚ ସଂପନ୍ନ ହୋଇଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ସୋମବାର ରହିଛି

ଅମିତ ଶାହା ଗୁଜରାତ ଗୁଜରାତର ଗାନ୍ଧିନଗର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ପାର୍ଟି ସଭାପତି ଅମିତ ଶାହା ଆଜି ତାଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଛନ୍ତି

ବିଜେପିର ରାଜ୍ୟଶାଖା ସଭାପତି କ୍ରିତ୍ ବଘାନି ଓ ଅନ୍ୟ ନେତାମାନଙ୍କ ସହିତ ଶ୍ରୀ ଶାହା ମକାର୍ବା ସର୍ଖେଜ୍ ରୋଜା ବେଜାଲପୁର ଶ୍ୟାମଲ୍ ଯୋଧପୁରଗାମ୍ ଓ ମାନ୍ସି ଦେଇ ତାଙ୍କର ରୋଡ୍ ସୋ' କରିଛନ୍ତି ବସ୍ତ୍ରପୁରର ହବେଲି ମନ୍ଦିରଠାରେ ଏହି ରୋଡ୍ ସୋ' ସମାପ୍ତ ହେବ ଆମ ଅହମ୍ମଦାବାଦ ସମ୍ଭାଦଦାତା ଜଣାଇଛନ୍ତି ଶ୍ରୀ ଶାହା ଆଜି ସନ୍ଧ୍ୟାରେ ରାନୀପ୍ ସାବରମତୀ ଓ ରାମନଗରଠାରେ ଆଉ ଏକ ରୋଡ୍ ସୋ' କରିବେ ଇସି ଆଡଭାଇଜରୀ ପ୍ରତିରକ୍ଷା ବାହିନୀକୁ କୌଣସି ପ୍ରକାର ରାଜନୈତିକ କାର୍ଯ୍ୟରେ କଡ଼ିତ ନ କରିବାକୁ ନିର୍ବାଚନ କମିଶନ ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କୁ ସତର୍କ କରାଇଛି କମିଶନ ସବୁ ରାଜନୈତିକ ଦଳଗୁଡ଼ିକର ସଭାପତିମାନଙ୍କୁ ପରାମର୍ଶ ଜାରିକରି ଲୋକସଭା ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଲଂଘନ ପ୍ରତି ସତର୍କ ରହିବାକୁ କହିଛି ଭୋଟରମାନଙ୍କୁ କାତି କିୟା ସାଂପ୍ରଦାୟିକ ଭାବନା ଭିତ୍ତିରେ ଭୋଟ୍ ନ ମାଗିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ପାରସ୍କରିକ ସୌହାର୍ଦ୍ଧ୍ୟ ନଷ୍ଟହେବା ଓ ଘୃଶାଭାବ ସୃଷ୍ଟିହେବା ଭଳି କୌଣସି କାର୍ଯ୍ୟକଳାପରୁ ନିବୃତ୍ତ ରହିବା ପାଇଁ କମିଶନ ପରାମର୍ଶ ଦେଇଛି

ଗତରାତିରେ ଜାରି ଏକ ନିର୍ଦ୍ଦେଶରେ କମିଶନ ତାଙ୍କୁ ରାଜ୍ୟ ପ୍ରଦୃଷଣ ବୋର୍ଡ ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛି ଡକ୍ଟର ରାଜେଶ କୁମାର କୋଲକାତାର ନୂଆ ପୁଲିସ୍ କମିଶନର ହୋଇଛନ୍ତି ତା୍ଚଡ଼ା ବିଧାନନଗର କମିଶନର ଜ୍ଞାନବନ୍ତ ସିଂଙ୍କୁ ମଧ୍ୟ ବଦଳି କରାଯାଇଛି ନଟରାଜନ କୁମାର ବାବୁ ବିଧାନନଗରର ନୂଆ ପୁଲିସ୍ କମିଶନର ହେବେ ଏହା ବ୍ୟତୀତ ନିର୍ବାଚନ କମିଶନ ବୀରଭୂମ୍ ଓ ଡାଏମଣ୍ଡ୍ ହାର୍ବର ପୁଲିସ୍ ସୁପରିନ୍ଟେଣ୍ଡଣ୍ଟ୍ମାନଙ୍କୁ ମଧ୍ୟ ବଦଳି କରିଛି ଇସି ନୀତି ଆୟୋଗ ସର୍ବନିମ୍ନ ନିଶ୍ଚିତ ଆୟ ସଂକ୍ରାନ୍ତ କଂଗ୍ରେସର ନିର୍ବାଚନ ଇସ୍ତହାର ପ୍ରତିଶ୍ରତି ଉପରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ମନ୍ତବ୍ୟ ପାଇଁ ନିର୍ବାଚନ କମିଶନ ଅସନ୍ତୋଷ ପ୍ରକାଶ କରିଛି ଏହାର ଏକ ନିର୍ଦ୍ଦେଶରେ ନିର୍ବାଚନ କମିଶନ କହିଛି ଏଭଳି ମନ୍ତବ୍ୟ ଦେଇ ରାଜୀବକୁମାର ନିର୍ବାଚନ ଆଚରଣ ବିଧି ଲଂଘନ କରିଛନ୍ତି ଭବିଷ୍ୟତରେ ସେ ଏଭଳି ମନ୍ତବ୍ୟ ଦେବାରୁ ନିବୂତ୍ତ ରହିବାକୁ କମିଶନ ତାଙ୍କୁ ଚେତାବନୀ ଦେଇଛି କଂଗ୍ରେସର ସର୍ବନିମ୍ବ ନିଶ୍ଚିତ ଆୟ ଯୋଜନାକୁ ରାଜୀବକୁମାର ଭୋଟ୍ବ୍ୟାଙ୍କ ରାଜନୀତି ବୋଲି ଦର୍ଶାଇ ଏହା ଅର୍ଥନୀତିକୁ ଅସ୍ଥିର କରିଦେବ ବୋଲି କହିଥିଲେ ଭୋଟର ଆଡଭାଇଜରି ଆଗାମୀ ନିର୍ବାଚନରେ ଭୋଟ୍ ଦେବା ପାଇଁ ଫଟୋ ଭୋଟର ସ୍କିପ୍ ସହିତ ଭୋଟର ପରିଚୟପତ୍ର ଡ୍ରାଇଭିଂ ଲାଇସେନ୍ସ କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟ ରାଷ୍ଟ୍ରୀୟ ଉଦ୍ୟୋଗ ଓ ପବ୍ଲିକ୍ ଲିମିଟେଡ୍ କମ୍ପାନି ଦ୍ୱାରା ଦିଆଯାଇଥିବା ଫଟୋ ସହ ସେବା ପରିଚୟପତ୍ର ବ୍ୟାଙ୍କ ଓ ଡାକଘର ପକ୍ଷରୁ ଫଟୋ ସହିତ ମିଳିଥିବା ପାସ୍ବୁକ୍ ଶ୍ରମମନ୍ତ୍ରଣାଳୟ ପକ୍ଷରୁ ଯୋଜନାଗୁଡ଼ିକ ଅଧୀନରେ ମିଳିଥିବା ସ୍ୱାସ୍ଥ୍ୟବୀମା ସ୍ମାର୍ଟ କାର୍ଡ ଏମ୍ପି ଏମ୍ଏଲ୍ଏ ଓ ଏମ୍ଏଲ୍ସିମାନଙ୍କୁ ମିଳିଥିବା ସରକାରୀ ପରିଚୟପତ୍ର ମନରେଗା ଜବ୍ କାର୍ଡ ଫଟୋ ସହ ପେନ୍ସନ୍ ପ୍ରମାଣପତ୍ ଏନ୍ପିଆର୍ ଅଧୀନରେ ଆର୍ଜିଆଇ ଦ୍ୱାରା ଦିଆଯାଇଥିବା ସ୍ମାର୍ଟ କାର୍ଟ ପାସ୍ପୋର୍ଟ ପ୍ୟାନ୍କାର୍ଡ ଓ ଆଧାରକାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟପତ୍ରକୁ ସାଙ୍ଗରେ ନେବାକୁ ପଡ଼ିବ କଂଗ୍ରେସ ଶତ୍ରୁଘ୍ନ ସିହ୍ନା ବିଜେପି ଏମ୍ପି ତଥା ଅଭିନେତାରୁ ରାଜନୈତିକ ନେତା ବନିଥିବା ଶତ୍ରଘ୍ନ ସିହ୍ନା ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି ଅଟଳ ବିହାରୀ ବାଜପେୟୀ ସରକାରରେ ସେ ଜାହାଜ ଚଳାଚଳ ମନ୍ତ୍ରୀ ଥିଲେ ବିଜେପି ଟିକେଟ୍ରୁ ସେ ଦୁଇଥର ବିହାରର ପାଟନାସାହିବ ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ବିଜେପି ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ସେହି ଆସନରୁ ଟିକେଟ୍ ଦେଇଛି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ସିହ୍ନା କହିଛନ୍ତି ବିଜେପି ପାର୍ଟିର ବରିଷ୍ଣ ନେତାମାନଙ୍କୁ ଉପେକ୍ଷା କରିଛି ମାଲଦୀପ୍ସ ପୋଲ୍ ମାଳଦୀପର ଉନବିଂଶ ସଂସଦୀୟ ନିର୍ବାଚନରେ ମତଦାନ ସୂଚାରୁରୂପେ ଚାଲିଛି

ଭୋଟ୍ ଗ୍ରହଣ ପରେ ଭୋଟ୍ ଗଣତି ଆରମ୍ଭ ହେବ ଓ ଆସନ୍ତାକାଲି ସୁଦ୍ଧା ଫଳାଫଳ ପ୍ରକାଶ ପାଇଯିବାର ଆଶା କରାଯାଉଛି

ମୁଖ୍ୟପ୍ରାର୍ଥୀମାନଙ୍କ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ମହଞ୍ମଦ ନସିଦ୍ ଓ ସଂସଦୀୟ ବାଚସ୍ୱତି କାଶୀମ୍ ଇବ୍ରାହିମ୍ ରହିଛନ୍ତି

ମୁଖ୍ୟ ପ୍ରତିଦ୍ୱନ୍ଦିତା ମାଳଦୀପ ଡେମୋକ୍ରାଟିକ୍ ପାର୍ଟି ଓ ବିରୋଧୀ ମେଣ୍ଟ ମଧ୍ୟରେ ହେଉଛି ମାଳଦୀପ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ ହେଉଛନ୍ତି ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶିଦ୍ ବିରୋଧୀ ମେଣ୍ଟର ନେତୃତ୍ୱ ପୂର୍ବତନ ରାଷ୍ଟ୍ରପତି ଅବଦୁଲା ୟମିନ୍ ନେଉଛନ୍ତି ନିଉ ଇୟର୍ ପାରମ୍ପରିକ ନବବର୍ଷ ଚୈତ୍ର ଶୁକ୍ଲାଦି ଉଗାଡ଼ି ଗୁଡ଼ିପଡ଼ବା ଚେତିଚାନ୍ଦ ନବରେହ ଓ ସାଜିବୁ ଚେରାଓବା ଆଜି ଦେଶର ବିଭିନ୍ନ ଭାଗରେ ପାଳିତ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କୟାନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ତାଙ୍କର ବାର୍ତ୍ତାରେ କହିଛନ୍ତି ଏହି ପର୍ବ ପାରମ୍ପରିକ ନବବର୍ଷ ଓ ସମୃଦ୍ଧିର ସଂକେତ ବହନ କରେ ଉପରାଷ୍ଟ୍ରପତି ତାଙ୍କର ବାର୍ତ୍ତାରେ କହିଛନ୍ତି ଏହି ପର୍ବ ଦେଶର ବିଭିନ୍ନ ଭାଗରେ ବିଭିନ୍ନ ନାମରେ ପାଳିତ ହେଉଥିବାରୁ ଏହା ଦେଶର ବିବିଧ ସାଂସ୍କୃତିକ ଐତିହ୍ୟର ପ୍ରତିଫଳନ କରୁଛି ପ୍ରଧାନମନ୍ତ୍ରୀ ତାଙ୍କର ଟ୍ସିଟ୍ ବାର୍ତ୍ତାରେ ଏହି ନବବର୍ଷ ଲୋକମାନଙ୍କ ମଧ୍ୟରେ ସୁଖ ସମୃଦ୍ଧି ଶାନ୍ତି ଆଣିବା ସହ ଲୋକମାନଙ୍କୁ ସୁସ୍ଥ ଜୀବନ ଯାପନ କରିବାରେ ଅନୁପ୍ରାଣିତ କରିବ ବୋଲି କାମନା କରିଚ୍ଚନ୍ତି

ସେ କହିଛନ୍ତି ବିଜେପି ଦେଶର ସବୁଠୁ ଲୋକପ୍ରିୟ ପାର୍ଟିରେ ପରିଣତ ହୋଇଛି ଏଥିପାଇଁ ସେ କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ କଣାଇଛନ୍ତି ବିଜେପି ଏହାର ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଦେଶପ୍ରେମ ପାଇଁ ଆଜି ସବୁଠୁ ଲୋକପ୍ରିୟ ପାର୍ଟିରେ ପରିଣତ ହୋଇଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ବିଜେପିର ବିକାଶମ୍ଭଳକ କାର୍ଯ୍ୟ ପାଇଁ ସମାଜର ସବୁ ବର୍ଗର ଲୋକ ଏହାକୁ ପସନ୍ଦ କରିଛନ୍ତି ପାର୍ଟି ପୁନର୍ବାର କ୍ଷମତାକୁ ଫେରିବା ପାଇଁ ବିଜେପି କାର୍ଯ୍ୟକର୍ତ୍ତାମାନେ ଅହରହ କାର୍ଯ୍ୟ କରିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି

ଫୁଟ୍ବଲ୍ ମିଆଁମାରର ମାଣ୍ଡେଲଠାରେ ମହିଳା ବିଭାଗ ଅଲମ୍ପିକ୍ ପ୍ରତିଯୋଗିତା ପାଇଁ ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟ ଫୁଟ୍ବଲ୍ ମ୍ୟାଚ୍ରେ ଭାରତ ଆଜି ନେପାଳକୁ ଭେଟିବ

ଫେବୃୟାରୀ ମାସରୁ ଏହି ଦୁଇଟିଯାକ ଟିମ୍ ପରସରକୁ ଦୁଇଥର ଭେଟିଥିବା ବେଳେ ଆକି ତୃତୀୟ ଥର ପାଇଁ ମୁକାବିଲା ହେବ ଅଲମ୍ପିକ୍ ପାଇଁ ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟ ଲାଗି କେବଳ ଗୋଟିଏ ଟିମ୍କୁ ବଚ୍ଚାଯିବାକୁ ଥିବା ବେଳେ ଭାରତ ଓ ମିଆଁମାର ସମାନ ପଏଣ୍ଟ ପାଇଥିବାରୁ ଆକିର ମ୍ୟାଚ୍ରେ ଭାରତ କ୍ରିତିଲେ ଭାରତକୁ ସୁଯୋଗ ମିଳିବ